ଆକାଶବାଣୀର ସମ୍ଭାଦଦାତା ଜଣାଇଛନ୍ତି ବିମାନ ଯାତ୍ରୀଙ୍କ ପରେ ବର୍ତ୍ତମାନ ସବୁ ରେଳ ଯାତ୍ରୀମାନଙ୍କର କୋଭିଡ୍ ପରୀକ୍ଷା କରିବା ଲାଗି ନିର୍ଦ୍ଦେଶାବଳୀ ଜାରି କରାଯାଇଛି

ରାଜ୍ୟର ରେଳ ଷ୍ଟେସନ୍ଗୁଡ଼ିକରେ କରୋନା ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି ରାଜ୍ୟକୁ ନିରନ୍ତର ରେମ୍ଡେସିଭିର୍ ଓ ଅନ୍ୟାନ୍ୟ ଜରୁରୀକାଳୀନ ଔଷଧ ଯୋଗାଣକୁ ଅବ୍ୟାହତ ରଖିବା ପାଇଁ ରାଜ୍ୟର ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ମୁମ୍ବାଇ ଓ ହାଇଦ୍ରାବାଦ ପଠାଯାଇଛି

ଅନ୍ୟ ରାଜ୍ୟରୁ ଫେରୁଥିବା ଶ୍ରମିକମାନଙ୍କ ପାଇଁ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଏକ ହେଲ୍ସଲାଇନ୍ ନମ୍ଘର ସ୍ଥାପନ କରାଯାଇଛି ଡିକିସିଏ କେନ୍ଦ୍ରୀୟ ଔଷଧ ନିୟନ୍ତ୍ରକ ଡିଜିସିଏର ବିଶେଷଜ୍ଞ କମିଟି ରୁଷ ନିର୍ମିତ ସ୍କୁଟିନିକ୍ ଭି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ସୁପାରିଶ କରିଛନ୍ତି ଡିଜିସିଏ ଠାରୁ ଉପଯୁକ୍ତ ଅନୁମତି ପାଇଲା ପରେ ସ୍କୁଟିନିକ୍ ଭି ହେଉଛି କୋଭିସିଲ୍ ଓ କୋଭାକସିନ୍ ପରେ ତୃତୀୟ କୋଭିଡ୍ ପ୍ରତିଶେଷଧକ ଟିକା ଏହି ଟିକାର ପରୀକ୍ଷଣ ହାଇଦ୍ରାବାଦର ଡକୁର ରେଡ୍ଭୀସ୍ ପରୀକ୍ଷା ଗାରରେ କରାଯାଇଛି

ରୁଷ ନିର୍ମିତ ଏହି ଟିକା ଭାରତକୁ ଯୋଗାଇ ଦେବା ପାଇଁ ଡକ୍ଟର ରେଡ୍ଜୀସ୍ ଲାବ୍ ପକ୍ଷରୁ ରୁଷିଆର ଆର୍ଡିଆଇଏଫ୍ ସହ ଚୁକ୍ତି ସ୍ୱାକ୍ଷର କରାଯାଇଥିଲା କରୋନା ଭାଇରସ୍ ବିରୁଦ୍ଧରେ ରୋଗ ପ୍ରତିରୋଧକ ଶକ୍ତିର ପ୍ରତିକ୍ରିୟା ବିଷୟ ଜଣାଇବା ପାଇଁ ଏପ୍ରିଲ୍ ପହିଲା ତାରିଖ ଦିନ ଡିଜିସିଏର ବିଷୟ ବିଶେଷଜ୍ଞ କମିଟି ଆର୍ଡିଆଇଏଫ୍କୁ କହିଥିଲେ

କୁୟ ସ୍ଥଳୀରେ ଛେପ ପକାଇବା ଭଳି କାର୍ଯ୍ୟକୁ ନିଷିଦ୍ଧ କରାଯାଇଛି କ୍ୟୁ ମେଳାରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏସ୍ଓପି କାରି କରାଯାଇଛି ଏସ୍ଓପି ଅନୁଯାୟୀ ଉତ୍ତରାଖଣ୍ଡ ସରକାର ଭକ୍ତମାନଙ୍କ ପଞ୍ଜିକରଣ ଓ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ କରିବେ

ପ୍ରେସିଡେଣ୍ଟ ସଫଳ ବାଇପାସ୍ ଅସ୍ତ୍ରୋପ୍ରଚାର ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନକୁ ଫେରିଆସିଛନ୍ତି ଶୀଘ୍ର ଆରୋଗ୍ୟ ପାଇଁ ଦେଶବାସୀ ପ୍ରାର୍ଥନା ଓ ସଦ୍ଦିଚ୍ଛା କଣାଇଥିବାରୁ ଶ୍ରୀ କୋବିନ୍ଦ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ତାଙ୍କର ଅସାଧାରଣ ଯନ୍ ନେଇଥିବାରୁ ଆର୍ମି ହସ୍କିଟାଲ୍ ଓ ଏମସ୍ର ଡାକ୍ତର ତଥା ଧାଇମାନଙ୍କୁ ସେ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି

ବିଭିନ୍ନ ରାଜନୈତିକ ଦଳର ପ୍ରଭାବଶାଳୀ ନେତାମାନଙ୍କର ଏହି ପର୍ଯ୍ୟାୟରେ ଭାଗ୍ୟ ନିର୍ଦ୍ଧାରଣ ହେବ

ତୃଣମୂଳ କଂଗ୍ରେସ ମୁଖିଆ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍କୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ଚଳାଇଛନ୍ତି

ଅଭିଯୋଗପତ୍ର ଦାଖଲ ତୂଣମୂଳ କଂଗ୍ରେସ ନେତା ସୁଜାତା ମଣ୍ଡଳ ଖାଁଙ୍କ ଦ୍ୱାରା ଆଦର୍ଶ ଆଚରଣବିଧି ଲଙ୍ଘନ ହୋଇଥିବା କଥା ଦର୍ଶାଇ ବିଜେପିର ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ କମିଶନ୍ଙ୍କ ନିକଟରେ ଅଭିଯୋଗପତ୍ର ଦାଖଲ କରିଛି ବିଜେପି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ପଶ୍ଚିମବଙ୍ଗରେ ଅନୁସୂଚୀତ ଜାତି ସମ୍ପ୍ରଦାୟ ବିରୁଦ୍ଧରେ ସୁଜାତା ମଣ୍ଡଳ ଖାଁ ମନ୍ତବ୍ୟ ଦେଇ ନିର୍ବାଚନ ଆଚରଣବିଧି ଲଙ୍ଘନ କରିଛନ୍ତି ସୁଜାତା ମଣ୍ଡଳ ଖାଁ କହିଥିଲେ ପ୍ରକୃତିର ନିୟମ ଅନୁସାରେ ଅନୁସୂଚୀତର ଜାତିର ଲୋକମାନେ ହେଉଛନ୍ତି ଭିକାରୀ ଏଭଳି ମନ୍ତବ୍ୟ ଅନୁସ୍ଠଚୀତ କାତି ସମ୍ପ୍ରଦାୟ ପାଇଁ ଅପମାନ ଜନକ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି

ଏଥିଲାଗି ରେମ୍ଡେସିଭିର୍ ଇଞ୍ଜେକ୍ସନ ବ୍ୟବହାର ହଠାତ୍ ବୃଦ୍ଧି ପାଇଛି ଆଗାମୀ ଦିନମାନଙ୍କରେ ଏହି ଇଞ୍ଜେକୁନ ପାଇଁ ଚାହିଦା ଆହୁରି ବୃଦ୍ଧି ପାଇପାରେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ କହିଛି ମନ୍ତ୍ରଣାଳୟ କହିଛି କେତେ ପରିମାଣରେ ରେମ୍ଡେସିଭିର୍ ଇଞ୍ଜେକୁନ ତିଆରି ହେଉଛି ସେ ବିଷୟ ୱେବ୍ସାଇଟ୍ ଗୁଡ଼ିକରେ ଦର୍ଶାଇବା ପାଇଁ ଦେଶୀୟ ଔଷଧ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକୁ କୁହାଯାଇଛି ତାଙ୍କ ପାଖରେ କେତେ ଷ୍ଟକ୍ ଅଛି ଏବଂ ଦେଶରେ କେତେ ବର୍ଷ୍ଣନ କେନ୍ଦ୍ର ଅଛି ସେ ବିଷୟ ମଧ୍ୟ ଓ୍ୱେବ୍ସାଇଟ୍ରେ ଉଲ୍ଲ୍ଖ କରିବାକୁ କୁହାଯାଇଛି ଡ୍ରଗ୍ ଇନ୍ନପେକ୍ଟରମାନଙ୍କୁ ଷ୍ଟକ୍ ଯାଞ୍ଚ କରି ଅସାଧୁ ଉପାୟରେ ଇଞ୍ଜେକ୍ନ ବିକ୍ରି ଉପରେ କଡା ପଦକ୍ଷେପ ନେବାକୁ କୁହାଯାଇଛି କଳାବଜାରରେ ବିକ୍ରିକୁ ରୋକିବା ପାଇଁ ଡ୍ରଗ୍ ଇନୁପେକୁରମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ସ୍ୱାସ୍ଥ୍ୟ ସଚିବ ମାନେ ଡ୍ରଗ୍ ଇନ୍ସପେକ୍ଟରମାନଙ୍କ ସହ ପରିସ୍ଥିତିର ସମୀକ୍ଷା କରିବେ ବୋଲି ମଧ୍ୟ କୁହାଯାଇଛି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରେମ୍ଡେସିଭିର୍ ଉତ୍ପାଦନ ବଢ଼ାଇବା ଲାଗି ଦେଶୀୟ ଉତ୍ପାଦନକାରୀମାନଙ୍କ ସହ ଫାର୍ମାସ୍ୟିଟିକାଲ ବିଭାଗ ସମନ୍ୱୟ ରକ୍ଷା କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ଭାଇସ୍ ପ୍ରେସିଡେଣ୍ଟ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଉଗାଡ଼ି ଗୁଡ଼ି ପଡ଼ବା ଚୈତ୍ର ଶୁକ୍ଲାଦି ଚେତିଚାନ୍ଦ ବିଶୁ ପୁଥାଣ୍ଡୁ ବୈଶାଖଡ଼ି ଓ ବୋହବିହୁ ତଥା ପଣାସଂକ୍ରାନ୍ତୀ ଆଦି ପର୍ବ ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ କଣାଇଛନ୍ତି ସେ କହିଛନ୍ତି ଏହି ପର୍ବଗୁଡ଼ିକ ପାରମ୍ପରିକ ନୂଆବର୍ଷର ଆରମ୍ଭ ଏବଂ ଆମ ଦେଶର ବିବିଧ ସଂସ୍କୃତି ତଥା ପର୍ବପର୍ବାଣୀର ନିଦର୍ଶନ ବହନ କରୁଛନ୍ତି ଏମ୍ଏସ୍ଏମ୍ଇ ଅଣୁ ଲଘୁ ଓ ମଧ୍ୟମ ଏମ୍ଏସ୍ଏମ୍ଇ ଶିଳ୍ପ କ୍ଷେତ୍ରର ବିକାଶ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ଥିବା କଥା ବିଭାଗୀୟ ମନ୍ତ୍ରୀ ନୀତିନ ଗଡ଼କରୀ ସୂଚନା ଦେଇଛନ୍ତି

ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଡିଜିଟିକରଣର ଗୁରୁତ୍ୱ ବିଷୟ ଉଲ୍ଲେଖ କରି ଶ୍ରୀ ଗଡ଼କରୀ କହିଛନ୍ତି ଏହାଦ୍ୱାରା ଏମ୍ଏସ୍ଏମ୍ଇ ଶିଳ୍ପ କ୍ଷେତ୍ରରେ ସ୍ୱଚ୍ଛତା ଅଣାଯାଇ ପାରିବ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଫଳ ହାସଲ ହୋଇପାରିବ ସେ କହିଛନ୍ତି ଇ ମାର୍କେଟ୍ ହେଉଛି ଭବିଷ୍ୟତ ଭାରତର କର୍ଣ୍ଣଧାର ଏଣୁ ଉତ୍ପାଦନ ପ୍ରକ୍ରିୟା ବଜାର ସୃଷ୍ଟି ଓ ପ୍ରଶାସନ ଲାଗି ଡିକ୍କିଟିକରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ପାରିବ ଷ୍ଟକ୍ କ୍ଲୋଜ୍ ବମ୍ଘେ ଷ୍ଟକ୍ ବଜାର ଓ ନିପି ସୂଚକାଙ୍କ ଆଜି ପାଖାପାଖି ସାଢ଼େ ତିନି ଭାଗ ତଳକୁ ଖସିଥିବାର ରେକର୍ଡ କରାଯାଇଛି କୋଭିଡ୍ ନାଇଷ୍ଟିନ୍ର ପୁନଃ ସଂକ୍ରମଣ ବୃଦ୍ଧି ଏବଂ ବିଶ୍ୱସ୍ତରୀୟ ଷ୍ଟକ୍ ବଜାର ଗୁଡ଼ିକରେ କାରବାର ମାନ୍ଦା ଯୋଗୁଁ ଆମ ଦେଶର ଷ୍ଟକ୍ ବଜାର ପ୍ରଭାବିତ ହୋଇଛି